ଗୋଏଲ୍ ଏୟାର ଇଣ୍ଟରଭିଉ ଅର୍ଥମନ୍ତ୍ରୀ ପିୟୁଷ ଗୋଏଲ୍ କହିଛନ୍ତି ଚଳିତବର୍ଷର କେନ୍ଦ୍ର ବଜେଟ୍ ସମାଜର ସବୁ ବର୍ଗର କଲ୍ୟାଣ ପାଇଁ ଏନ୍ଡିଏ ସରକାରଙ୍କ ଉଦ୍ୟମର ଅଂଶବିଶେଷ ଆକାଶବାଣୀକୁ ଏକ ବିଶେଷ ସାକ୍ଷାତକାରରେ ଶ୍ରୀ ଗୋଏଲ୍ କହିଛନ୍ତି ସରକାର ମଧ୍ୟମିତ୍ତ ବର୍ଗପ୍ରତି ଧ୍ୟାନ ଦେଇଛନ୍ତି ଓ ସେମାନଙ୍କର ପାରିବାରିକ ବଜେଟ୍ ଯେଭଳି ସେମାନଙ୍କର ନିୟନ୍ତ୍ରଣରେ ରହିବ ତାହା ନିଶ୍ଚିତ କରିଛନ୍ତି ଶ୍ରୀ ଗୋଏଲ କହିଛନ୍ତି ବିମୁଦ୍ରାକରଣ ଓ କଳାଧନ ନିବାରଣ ପଦକ୍ଷେପ ଦ୍ୱାରା ସରକାରଙ୍କ ପାଖକୁ ଅଧିକ ପରିମାଣର ଟିକସ ଆସିଛି

ଯାହା ରେଳବାଇ ପାଇଁ ଏକ ବଡ ସଫଳତା ବଜେଟ୍ ରିଆକ୍ଟନ ବହୁ ମନ୍ତ୍ରୀ ବଜେଟ୍ର ପ୍ରଶଂସା କରି ଏହାକୁ ପ୍ରଗତିଶୀଳ ଦୂରଦୃଷ୍ଟି ସମ୍ପନ୍ନ ଓ ସର୍ବବ୍ୟାପୀ ବୋଲି ବର୍ଷ୍ଣନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ ବଜେଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଚ୍ଚନ୍ତି ବଜେଟ୍ ଯୋଗୁଁ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ଆର୍ଥକ ଅଗ୍ରଗତି ଘଟିବ କୃଷକ ଓ ଗରିବଲୋକମାନେ ଲାଭାନ୍ୱିତ ହେବେ ଓ ମଧ୍ୟବିତ୍ତ ବର୍ଗର କ୍ରୟକ୍ଷମତା ବୃଦ୍ଧିପାଇବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ନୂଆଦିଲ୍ଲୀରେ ସାମ୍ଭାଦିକମାନଙ୍କ ସହ ବାର୍ତ୍ତାଳାପ ବେଳେ ବିଜେପି ସଭାପତି ଅମିତ ଶାହା କହିଛନ୍ତି ନରେନ୍ଦ୍ର ମୋଦି ସରକାର ଦେଶର ଗରିବ କୃଷକ ଓ ଯୁବାମାନଙ୍କର ଆଶା ଓ ଆକାଂକ୍ଷାର ପୂରଣ ପାଇଁ ଉତ୍ତର୍ଗୀକୃତ ବୋଲି ଏହି ବଜେଟ୍ ପ୍ରମାଣିତ କରିଦେଉଛି ବିରୋଧୀ ଦଳ ଏହାକୁ ଏକ ନିର୍ବାଚନ ବଜେଟ୍ ବୋଲି ବର୍ଣ୍ଣନା କରିଛି

ସାମ୍ଭାଦିକାମାନଙ୍କ ସହ କଥାବାର୍ତ୍ତା ବେଳେ ଫିକି ସଭାପତି ସନ୍ଦିପ ସୋମାନି କହିଛନ୍ତି ବଜେଟ୍ରେ ଦିଆଯାଇଥିବା ଟିକସ ରିହାତି ଉଦ୍ୟୋଗ କ୍ଷେତ୍ରକୁ ସାହାଯ୍ୟ କରିବ ଭାରତୀୟ ଶିଳ୍ପ ମହାସଂଘ ମହାନିର୍ଦ୍ଦେଶକ ଇନ୍ଦ୍ରଜିତ୍ ବାନାର୍ଜୀ ବଜେଟ୍ର ପ୍ରଶଂସାକରି ଏହା ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି କହିଛନ୍ତି

ଏହା ଦେଶର ମୌଳିକ ଡ଼ାଞ୍ଚାରେ ବିକାଶ ଆଶିବା ସଙ୍ଗେ ସଙ୍ଗେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ଧିତ କରିବା କଥା ଶ୍ରୀ ବିଶ୍ୱଜିତ୍ କହିଛନ୍ତି ସେ ପୁଣି କହିଛନ୍ତି ସ୍ୱାଧୀନତା ପରଠାରୁ କେନ୍ଦ୍ର ବଜେଟ୍ରେ ଉତ୍ତର ପୂର୍ବାଞ୍ଚଳ ପାଇଁ କେବେ ଏତେ ସହାୟତା ଘୋଷଣା କରାଯାଇନଥିଲା କେନ୍ଦ୍ର ବଜେଟ୍ ଉପରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟବିତ୍ତ ବର୍ଗ ଓ ନିମ୍ବ ବର୍ଗ ପାଇଁ ଦିଆଯାଇଥିବା ଟିକସ ରିହାତିକୁ ସ୍ୱାଗତ କରିଛନ୍ତି ଓ ସିଧାସଳଖ ରିହାତି ହସ୍ତାନ୍ତର ବ୍ୟବସ୍ଥାର ପ୍ରଶଂସା କରିଛନ୍ତି ନୀତିଶ ବଜେଟ୍ ସଂଯୁକ୍ତ ଜନତା ଦଳର ଅଧ୍ୟକ୍ଷ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କେନ୍ଦ୍ର ବଜେଟ୍କୁ ପ୍ରଶଂସା କରିଛନ୍ତି ଏଥିରେ ଯେଉଁସବୁ ପ୍ରସ୍ତାବ ରହିଛି ତାହା ସ୍ୱାଗତଯୋଗ୍ୟ ବୋଲି ସେ କହିଛନ୍ତି ଏହାଦ୍ୱାରା ଗ୍ରାମ୍ୟ ଅର୍ଥନୀତି ମଜବୁତ ହେବା ସହ କୃଷକମାନେ ବିଶେଷ ଉପକୃତ ହେବେ

ବଜେଟ୍ ରିଆକ୍ସନ ମିଡ଼ିଆ ଗଣମାଧ୍ୟମ ଓ ମନୋର୍ଚ୍ଚଜନ ଶିଳ୍ପ ଉଦ୍ୟୋଗ ପାଇଁ ବଜେଟ୍ରେ କେତେକ ସୁବିଧା ବ୍ୟବସ୍ଥା କରାଯାଇଥିବାରୁ ଏହି ଉଦ୍ୟୋଗ ପକ୍ଷରୁ ଏହାକୁ ସ୍ୱାଗତ କରାଯାଇଛି ଫିଲ୍ମ ସୁଟିଂ ଓ ତତ୍ସଂକ୍ରାନ୍ତ କେତେକ ବିଷୟରେ ସିଙ୍ଗିଲ୍ ୱିଶ୍ଡୋ କ୍ଲିୟରାନ୍ନ ବ୍ୟବସ୍ଥା କରାଯାଇଥିବାରୁ ଏହି ଉଦ୍ୟୋଗ ତାହାକୁ ସ୍ୱାଗତ କରିଛି

ଏହି ସେକ୍ସନର ବିଦ୍ୟୁତିକରଣ ଦ୍ୱାରା ଉତ୍ତର ଓ ଉତ୍ତରପୂର୍ବ ଭାରତକୁ ନିର୍ବିଘ୍ନରେ କୋଇଲା ଚିପ୍ସ ଓ ପଥର ପରିବହନ କରିବା ସହଜ ହେବ

ଏଚ୍ସି ନେଗେଟିଭ୍ ମାର୍କସ ମାଡ୍ରାସ୍ ଉଚ୍ଚ ନ୍ୟାୟାଳୟ ଆଇଆଇଟି ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ପ୍ରବେଶିକା ପରୀକ୍ଷାରେ ନେଗେଟିଭ୍ ମାର୍କସ୍ ଦିଆଯିବା ପ୍ରଣାଳୀକୁ ଖୁବ୍ଶୀଘ୍ର ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଆଇନ୍ ଅନୁଯାୟୀ ଏହା ଉଚିତ୍ ନୁହେଁ ବୋଲି କୋର୍ଟ କହିଛନ୍ତି

କୋର୍ଟ ମଧ୍ୟ ଜେଇଇ ମେନ୍ ପରୀକ୍ଷା ଆୟୋଜନ କରୁଥିବା ନେସନାଲ ଟେଷ୍ଟିଂ ଏଜେନ୍ସିକୁ ଏହା ଜଣାଇବା ପାଇଁ ସିବିଏସ୍ଇକୁ ନିର୍ଦ୍ଦେଶ ଦେଇଛନ୍ତି

ଗତକାଲି ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍କଭି ନିଆଯାଇଛି

ଗତକାଲି ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ନିର୍ବାଚନ କମିଶନ କେବେବି ବାଲାଟ୍ କାଗଜର ବ୍ୟବହାର କରିବେ ନାହିଁ

ଶ୍ରୀ ଆରୋଡା କହିଛନ୍ତି ନିର୍ବାଚନ କମିଶନ ନୀତିଗତ ଭାବେ ଏହି ନିଷ୍ପଭିରେ ଉପନୀତ ହୋଇସାରିଛନ୍ତି ଓ ଆଗକୁ ଏହା ବଳବତ୍ତର ରହିବ ଏମ୍ଏଚ୍ ଆରେଷ୍ଟ ପୁଣେ ପୁଲିସ କୋରେଗାଓଁ ଭୀମା ମାମଲାରେ ବେଆଇନ ଘୋଷିତ ସିପିଆଇ ମାଓବାଦୀ ସହ ସଂପୃକ୍ତି ଅଭିଯୋଗରେ ଦଳିତ ଛାତ୍ର ଆନନ୍ଦ ତେଲ୍ ତୁମ୍ଭଡେଙ୍କୁ ଆଜି ମୁମ୍ବାଇ ବିମାନ ବନ୍ଦରରୁ ଗିରଫ କରିଛି ଗତକାଲି ପୁନେର ଏକ ସ୍ୱତନ୍ତ୍ର ଅଦାଲତ ତାଙ୍କର ଆଗୁଆ ଜାମିନ୍ ଆବେଦନକୁ ଖାରଜ କରିଥିଲେ ଅତିରିକ୍ତ ସେସନ୍ସ ଜଜ୍ କିଶୋର ବଦାନେ ତେଲତ୍ୟୁଡେଙ୍କର ଏହି ମାମଲାରେ ସଂପୃକ୍ତି ସମ୍ପର୍କରେ ଯଥେଷ୍ଟ ପ୍ରମାଣ ତଦନ୍ତକାରୀ ଅଧିକାରୀ ନିକଟରେ ରହିଥିବାର କହିଛନ୍ତି

ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ସଙ୍ଗମସ୍ଥଳକୁ ଯିବା ପାଇଁ ଶ୍ରଦ୍ଧାଳୁ ଓ ତୀର୍ଥଯାତ୍ରୀ ବ୍ୟବହାର କରୁଥିବା ରାସ୍ତାରେ ଯାନବାହାନ ଚଳାଚଳକୁ ନିୟନ୍ତ୍ରଣ କରାଯିବା ସହ ନିଷେଧ କରାଯାଇଛି

କୋର୍ଟ ବାଡ୍ରା ବ୍ୟବସାୟୀ ରବଟ୍ ବାଡ୍ରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା କରାଯାଇଥିବା କଳାଧନ ବୈଧ ମାମଲାରେ ଆଗୁଆ କ୍କାମିନ୍ ପାଇଁ ଦିଲ୍ଲୀର ଏକ ଅଦାଲତରେ ଆବେଦନ କରିଛନ୍ତି

ବାଡ଼ାଙ୍କ ଜାମିନ୍ର ଆଜି ଶୁଣାଣି ହେବ

ଡେଭିସ୍ କପ୍ କୋଲ୍କାତାର ସେଣ୍ଟର କୋର୍ଟଠାରେ ଡେଭିସ୍ କପ୍ ଓ୍ୱାର୍ଲଡ ଗ୍ରପ୍ ଯୋଗ୍ୟତା ପର୍ଯ୍ୟାୟ ଡବଲ୍ସରେ ରୋହନ୍ ବୋପାନ୍ନା ଏବଂ ଦିବିଜ ଶରଣ ଯୋଡ଼ି ମାର୍କୋ ସେସିନାତୋ ଏବଂ ସାଇମନ ବୋଲେଲି ଯୋଡ଼ିକୁ ଭେଟିବେ